ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ପ୍ରସ୍ତାବକୁ ମଞ୍ଚୁରୀ ମିଳିଛି ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଞିକୃତ ଟିକସଦାତାମାନେ ଉପକୃତ ହେବେ ସେହିପରି ଓଡ଼ିଶା ସ୍ତାନୀୟ ପାଶ୍ବି ସମୀକ୍ଷା ଅଧ୍ନିୟମରେ ସଂଶୋଧନକୁ ମଧ୍ଧ ମଞ୍ଚୁରୀ ମିଳିଛି ବାଲେଶ୍ୱରରେ ସୁବର୍ଷ୍ଡରେଖା ନଦୀରେ ଏକ ହାଇଲେବୁଲ୍ ସେତୁ ନିର୍ମାଣ ପାଇଁ ବୈଠକରେ ନିଷ୍ବତ୍ତି ହୋଇଛି

ଏହାସହ ଅଣ ଶିକ୍ଷକ ପଦରେ ଚାକିରି ନେବା ପାଇଁ ଷ୍ଟାଫ୍ ସିଲେକକ୍ନ କମିଶନକୁ ଦାୟିତ୍ ନେଇ କୁଳପତିଙ୍କ ନିୟନ୍ତିତ ବ୍ୟବସ୍ତାକୁ ସମାପ୍ତ କରାଯାଇଛି ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ରାପିତ କରିବାର ପରମ୍ମରାକୁ ଶେଷ କରାଯାଇଛି

ଯାହାକୁ ଆଧାର କରି ପରେ ବହ୍ବମୁଖୀ ହୀରାକୁଦ ଜଳଭଣ୍ତାର ନିର୍ମାଣ କରାଯାଇଥିଲା

ଗୁରୁତରମାନଙ୍କୁ ଚିକିହା ନିମନ୍ତେ ଜିଲ୍ଲ ମୁଖ୍ୟ ଚିକିହାଳୟରେ ଭର୍ତି କରାଯାଇଛି ଦୁଇଟି ମୋଟରସାଇକେଲ ମାର୍କାପାଲି ପଟୁ ଆସୁଥିବା ବେଳେ ଅନ୍ୟ ଏକ ମୋଟରସାଇକେଲ ବିପରୀତ ଦିଗରୁ ଆସ୍ଥିଲା